ଏହାବ୍ୟତୀତ ଏହି କରିଡର୍ ପାଇଁ ଜମି ଦେଇଥିବା ମଠ ଓ ବ୍ୟକ୍ତିବିଶେଷଙ୍ଙୁ ମୁଖ୍ୟମନ୍ତୀ ଧନ୍ୟବାଦ ଜଶାଇଛନ୍ତି

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ନିରାପତ୍ତା ବ୍ୟବସ୍ଚାକୁ ସୁଦୃତ୍ କରାଯିବ

ଏହି ବୈଠକରେ ମହ୍ତିମଣ୍ତଳର ସଦସ୍ୟବୂନ୍ଦ ମୁଖ୍ୟ ଶାସନ ସଚିବ ଓ ବରିଷ ପଦାଧକାରୀମାନେ ଉପସ୍ରିତ ଥିଲେ

ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାତ୍ନୀ

ଉଡ଼ାଶ ନେଇ ଏୟାର ଇଣ୍ଣିଆ ବିମାନ ସହମତି କଶାଇଥିବା ବେସାମରିକ ବିମାନ ଚଳାଚଳ ଯୁଗ୍ଗ ସଚିବ ଉଷା ପାତ୍ୀ ସୂଚନା ଦେଇଛନ୍ତି

ଏହି ଆଲୋଚନାରେ ସ୍ୱରଟର ସାଂସଦ ମଧ୍ୟ ଉପସ୍ଥିତ ଥିଲେ

ପରବର୍ତ୍ତୀ ପର୍ଯ୍ୟାୟରେ ଦିନରେ କାର୍ଯ୍ୟ କରାଯିବ

ଏଥପାଇଁ ପୁରୀ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି

ଏହା ବ୍ୟତୀତ ଜଗନ୍ନାଥ ବଲ୍କଭ ଓ ଜେଲ୍ରୋଡରେ ପାର୍କିଂ ବ୍ୟବସ୍ରା କରାଯାଇଛି

ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ଘାୟ ଲାଞ ନେଉଥିବାବେଳେ ଭିଜିଲାନ୍ ହାତରେ ଧରାପଡ଼ିଥିବା ସ଼୍ଚନା ମିଳିଛି

ତେବେ ଏହାପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ୱିତ କରିଛନ୍ତି

ଶିଶୁକନ୍ୟାକୁ ଉଦ୍ଧାର କରି ସ୍ଚାନୀୟ ମେଡିକାଲ୍ରେ ଭର୍ଭି କରାଯାଇଛି ଶିଶୁକନ୍ୟାଟି ଏବେ ସୁରକ୍ଷିତ ଥିବା ଜଣାପଡ଼ିଛି

ଏହି ଅବସରରେ ଆଜି ଗଜପତି ଜିଲ୍ଲା ରାୟଗଡ଼ ବ୍କକ୍ର କଇଁପୁର ଅଞଳରେ ଥବା ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ଶିଖରରେ ଥିବା କୋକର୍ଷେଶ୍ୱରୀ କୁନ୍ତୀ ମନ୍ଦିରରୁ ପାରମ୍ମରିକ ରୀତି ଅନୁସାରେ ଉହବର ମଶାଲ କ୍ୟୋତି ଆସି ପାରଳାଖେମୁଖିଠାରେ ପହଞ୍ଚିଛି ସେଠାରେ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ରିତ ଥିଲେ

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖ୍ଠଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ତେବେ ଆସନ୍ତା ବୁଧବାରଠାରୁ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଶର ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷାର ସୟାବନା ରହିଛି

ସେହିସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର ଅନୁଗୁଳ ବଲାଙ୍ଗିର କଳାହାଖି ସୁନ୍ଦରଗଡ଼ ଦେଓଗଡ଼ବୌଦ୍ଧ କେନ୍ଦୁଝର ଖୋର୍ଣ୍